ଏହି ଅବସରରେ ପ୍ରଶିକ୍ଷଣ ପ୍ରାପ୍ତ ଏସଆଇଙ୍ଙୁ ସମ୍ମର୍ବିତ କରାଯିବା ସହ ସର୍ବୋଉମ କ୍ୟାଡେଟଙ୍କ ରାକ୍ୟପାଳ ପୁରସ୍କୃତ କରିଥିଲେ

କେନ୍ଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ମନ୍ତୀ ଜେପି ନଡ୍ତାଙ୍କ ନିକଟକୁ ଏକ ଚିଠି ଲେଖୃଛନ୍ତି ଏହି ଦୁଇ ଯମଜ ସନ୍ତାନ ଘରେ ରହି ସେବାଯତୁ ପାଇବା ଅବସ୍ତାକୁ ଆସିନାହାନ୍ତି

ଗତକାଲି ଏ ସଂକ୍ରାନ୍ଡରେ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି

ଏହି ଭସାଣ ଆଜି ମଧ୍ଧ ଚାଲିବ

ଛାତ୍ରଛାତ୍ରୀ ତଥା ଯୁବଗୋଷୀଙ୍କୁ ନୌସେନା ପ୍ରତି ଆଗ୍ରହ ସୂଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ କନ୍ଧମାଳ ଶୀତ ଗତକାଲିଠାରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି ରାଜ୍ୟର କେତେକ ଅଞ୍ଞଳରେ ସର୍ବନିମୁ ତାପମାତ୍ରା ହ୍ରାସ ପାଇଛି

ପାଶିପାଗ ବିଭାଗ ପର୍ଯ୍ୟବେଷକଙ୍କ ମତ ଅନୁଯାୟୀ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ବେଲଘର ତମୁଡିବନ୍ଦ ଲଙ୍କାଗଡ ଝିର୍ପାଶି ଏବଂ କୋଟଗଡ ସମେତ ଫୁଲବାଣୀର ଅନ୍ୟାନ୍ୟ ଆଭ୍ୟନ୍ତରୀଶ ଅଞ୍ଚଳରେ ପ୍ରବଳ ଥଣ୍ଡା ପଡିଥିବାର ଜଣାପଡିଛି

ମୁଖ୍ୟମନ୍ତୀ କହିଛନ୍ତି ଓଡିଶାର ଜନଜାତି ସଂଗ୍ରହାଳୟ ସମଗ୍ର ଦେଶରେ ସର୍ବୋଉମ ଏବଂ ଅତ୍ୟାଧୁନିକ ବୋଲି ସ୍ୱୀକୃତି ଲାଭ କରିଛି